ମୃତଦେହର ବ୍ୟବଛେଦ କରାଯିବା ସହ ଭିସେରାକୁ ସଂରକ୍ଷିତ କରି ରଖାଯାଇଛି ଘଟଶାର ନ୍ୟାୟିକ ତଦନ୍ତ କରାଯିବ ବୋଲି ମଧ୍ଧ ସେ କହିଛନ୍ତି ପୁଲିସ୍ର ମାତ୍ରାଧିକ ବଳପ୍ରୟୋଗ ସଂକ୍ରାନ୍ଡ ଅଭିଯୋଗର ତଦନ୍ତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ମାଧ୍ଧମରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି